ଏହି ଅବସରରେ ଶ୍ରୀ କୁମାର ଚଳିତ ବିଧାନସଭା ନିର୍ବାଚନରେ ନବନିର୍ବାଚିତ ବିଧାୟକମାନଙ୍କ ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ଜଶାଯାଇଛି କାଳିଆ ଯୋଜନା ବୈଠକ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ଲାଗି ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ ଜନକଲ୍ୟାଶକାରୀ ଯୋଜନା 'କାଳିଆ'ର କାର୍ଯ୍ୟକାରୀତା ସମ୍ପର୍କରେ ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ତୀ ଏହି ବୈଠକରେ ଅଧ୍ଧକ୍ଷତା କରି ସରକାରଙ୍କୁ ମିଳିଥିବା ହିତାଧିକାରୀ ତାଲିକାର ପୁନଃ ଯାଞ କରି ଏକ ପୂର୍ଶାଙ୍ଗ ରିପୋର୍ଟ ପ୍ରସ୍ତୁତ କରିବ ଲାଗି ବିଭାଗୀୟ ଅଧିକାରୀମାନଙ୍ଙୁ ନିର୍ଦ୍ଦେଶ ଦେଇଛନ୍ତି

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଚରଣବିଧ ଲାଗୁ ହୋଇଥିବା ଦୃଷ୍ଟିରୁ ଏହି ଯୋଜନାର ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ବକ୍କନ କରାଯାଇପାରିନଥିଲା

ଶ୍ରୀ ମିଶ୍ର ପୁରୀରୁ ଲୋକସଭା ଆସନରୁ ପୁନର୍ବାର ନିର୍ବାଚିତ ହେବା ପରେ ଏହି ଘୋଷଣା କରିଛନ୍ତି

ଏହି କିଲ୍ଲାଗୁଡ଼ିକହେଲା ଗଞ୍ଞାମ ବଲାଙ୍ଗୀର ପୁରୀ ସୁବର୍ଶ୍ୱପୁର ଓ ବାଲେଶ୍ୱର

ସାଇଲାମର ରେଲୱେ ଚାଇଲ୍ଟଲାଇନ୍ ଏହି ନାବାଳିକାଙ୍କୁ ଉଦ୍ଧାର କରି ଏକ ଆଶ୍ରମରେ ରଖିଥିଲେ

ସେହି କିଲ୍ଲାଗୁଡ଼ିକ ହେଲା କେନୁଝର ମୟୂରଭଞ୍ଞ ବାଲେଶ୍ୱର ଭଦ୍ରକ ଯାଜପୁର ଗଜପତି ଗଞ୍ଚାମ କକ୍ଷମାଳ ଢେଙ୍କାନାଳ ଖୋର୍ବ୍ଧା କଟକ ଓ ନୟାଗଡ